ପିଏମ୍ କ୍ୟାମ୍ପେନିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେଉଁମାନେ ବିହାରକୁ 'ବିମାରୁ' ରାଜ୍ୟରେ ପରିଣତ କରିଛନ୍ତି ବିହାରର ଜନସାଧାରଣ ସେମାନଙ୍କୁ କେବେ ଆସିବାକୁ ନ ଦେବାପାଇଁ ସଙ୍କଚ୍ଚବଦ୍ଧ ହୋଇଛନ୍ତି

ସେ କହିଛନ୍ତି ସରକାର ତାଙ୍କର ନିଷ୍ପଭିରେ ଦୂଢ଼ ସଙ୍କଳ୍ପ ସେ କହିଛନ୍ତି ବିରୋଧୀ ଦଳମାନେ ନୂଆ କୃଷି ଆଇନଗୁଡ଼ିକ ସଂକ୍ରାନ୍ତରେ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି

ସେ କହିଛନ୍ତି ଯେଉଁମାନେ ବିହାରରେ ଶାସନ କରିସାରିଛନ୍ତି ସେମାନେ ଏକ ବିକାଶମୁଖୀ ରାଜ୍ୟ ଉପରେ ପୁନର୍ବାର ଲୋଲୁପ ଦୃଷ୍ଟି ପକାଉଛନ୍ତି କିନ୍ତୁ ବିହାରକୁ ଯେଉଁମାନେ ଅନଗ୍ରସର ମଧ୍ୟକୁ ଠେଲିଦେଇଛନ୍ତି ରାଜ୍ୟର ଜନସାଧାରଣ ସେମାନଙ୍କୁ ଭୁଲି ନାହାନ୍ତି ସେମାନଙ୍କ ସମୟରେ ରାଜ୍ୟର ଆଇନଶ୍ଚଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଖରାପ ଥିଲା ଓ ରାଜ୍ୟରେ ଦୁର୍ନୀତି ଅତି ଉତ୍କଟ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍ଡିଏ ସପକ୍ଷରେ ମତଦାନ କରିବାକୁ ଲୋକମାନଙ୍କୁ ନିବେଦନ କରି ଏହାଦ୍ୱାରା ରାଜ୍ୟର ବିକାଶ ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ରାଜ୍ୟର ସମୃଦ୍ଧି ପାଇଁ ନୀତିଶ କୁମାରଙ୍କ ନେତୃତ୍ୱର ଏନ୍ଡିଏ ସରକାର କ୍ଷମତାକୁ ଫେରିବା ଅତ୍ୟନ୍ତ ଅପରିହାର୍ଯ୍ୟ କୋବିଡ୍ ନାଇଷ୍ଟିନ୍ର ମୁକାବିଲାରେ ବିହାରର ଜନସାଧାରଣଙ୍କ ସଙ୍କଚ୍ଚବଦ୍ଧତାକୁ ସେ ଭ୍ୟସୀ ପ୍ରଶଂସା କରିଛନ୍ତି ଗୟାଠାରେ ଆଉ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ମହାଗଠବନ୍ଧନ ନକ୍କଲପଚ୍ଛୀମାନଙ୍କୁ ସମର୍ଥନ କରୁଥିବାର ପ୍ରଧାନମନ୍ତ୍ରୀ ଦୋଷାରୋପ କରିଛନ୍ତି ସେ କହିଛନ୍ତି ଗତ କିଛି ବର୍ଷ ଭିତରେ ନକ୍କଲପନ୍ତ୍ରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ନକ୍ୱଲପନ୍ଥୀମାନଙ୍କର କାର୍ଯ୍ୟକଳାପ ମାତ୍ର ଅଞ୍ଚ କିଛି ଅଞ୍ଚଳ ମଧ୍ୟରେ ସୀମିତ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି

ବିରୋଧୀ ଦଳମାନେ ଏନ୍ଡିଏ ସରକାରଙ୍କ ବିକାଶମ୍ବଳକ କାର୍ଯ୍ୟକୁ ନେଇ ହତବମ୍ବ ହୋଇପଡ଼ିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ଶ୍ରୀ ମୋଦି ଭାଗଲ୍ପୁରଠାରେ ମଧ୍ୟ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ବିହାର ର୍ୟାଲିଜ୍ କଂଗ୍ରେସ ନେତା ରାହୁଲ୍ ଗାନ୍ଧି ବିହାରରେ ଆଜି ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ସେ ନୱାଡ଼ା ଓ ଭାଗଲ୍ପୁର ଭଳି ଜିଲ୍ଲାଗୁଡ଼ିକରେ ଦୁଇଟି ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ଇତିମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା

ଓନିଅନ୍ ପ୍ରାଇସ୍ ସରକାର କହିଛନ୍ତି ପିଆଜର ମୂଲ୍ୟ କମ୍ କରିବା ଓ ବକାରରେ ଅଧିକ ପିଆଜ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇଛି ଖାଉଟି ବ୍ୟାପାର ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଆଜିଠାରୁ ପିଆଜ ମହଜୁଦ୍ ସୀମା ଧାର୍ଯ୍ୟ କରାଯାଇଛି

ଖରିଫ୍ ଋତ୍ରର ପିଆଜ ଆସିବା ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିଲା ମନ୍ତ୍ରଣାଳୟ କହିଛି ଖୁଚୁରା ମୂଲ୍ୟ ଯଦିଓ ସାମାନ୍ୟ କମିଛି ତେବେ ମହାରାଷ୍ଟ୍ର କର୍ଷ୍ଣାଟକ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ଭୀଷଣ ବର୍ଷା ଯୋଗୁଁ ଖରିଫ୍ ଫସଲର ବ୍ୟାପକ କ୍ଷତି ଘଟିବାର ଆଶଙ୍କା କରାଯାଉଛି ପାଗରେ ଏଭଳି ଅଚାନକ ପରିବର୍ତ୍ତନ ଯୋଗୁଁ ପିଆକର ମଲ୍ୟ ଅହେତ୍ରକ ଭାବେ ବୃଦ୍ଧି ପାଇଛି

ଏଥିପାଇଁ ସେପ୍ଟେମ୍ବର ମଧ୍ୟଭାଗରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି

ଅଧିକ ସଂଖ୍ୟାରେ ଲୋକମାନେ ଆରୋଗ୍ୟ ଲାଭ କରିବା ଏବଂ ମୃତ୍ୟବରଣ କର୍ତ୍ଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗ୍ରୁଁ ଦେଶରେ ଚିକିିିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି ଭାରତରେ ଆରୋଗ୍ୟ ଲାଭ କର୍ତ୍ତିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକଢାଞାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ରୋଗୀମାନଙ୍କର ଠିକ୍ ସମୟରେ ଚିକିତ୍ସା ଓ ଡାକ୍ତର ଚିକିହା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ଅକ୍କାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର କ୍ରମାଗତଭାବେ ବୃଦ୍ଧି ପାଉଛି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ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

ମହାସପ୍ତମୀ ଆଜି ସମଗ୍ର ଦେଶରେ ପବିତ୍ର ମହାସପ୍ତମୀ ପ୍ରଜା ଚାଲିଛି ମହାସପ୍ତମୀ ପ୍ରଜା ଆଜି ସକାଳୁ ବିଭିନ୍ନ ମନ୍ଦିର ଆଶ୍ରମ ଓ ଗୋଷ୍ଠୀ ପଣ୍ଡାଲ୍ରେ ଆରମ୍ଭ ହୋଇଛି ମହାସପ୍ତମୀ ପ୍ରକା ସମୟରେ ମନ୍ତ୍ରପାଠ ସହ ଦେବୀ ଦୂର୍ଗାଙ୍କର ପ୍ରଜାର୍ଚ୍ଚନା କରାଯାଉଛି ତ୍ରିପ୍ରରାରେ ମହାସପ୍ତମୀ ପ୍ରଜା କରାଯାଇଥିବା ବିଷୟରେ ଖବର ଆମର ହସ୍ତଗତ ହୋଇଛି ତେବେ ବହୁ କମ୍ ସଂଖ୍ୟାରେ ଲୋକମାନେ ପ୍ରଜା ପଶ୍ଚାଲ୍ଗୁଡ଼ିକୁ ଯାଉଥିବାର ଦେଖିବାକୁ ମିଳିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ସକାଳୁ ଝିପିଝିପି ବର୍ଷା ହେବା ସତ୍ତେ ଭକ୍ତମାନେ ବିଭିନ୍ନ ପୂଜା ପଣ୍ଡାଲ୍ରେ ପୁଷ୍ପାଞ୍ଜଳି ଦେଇଛନ୍ତି ଏହି ସମୟରେ ସମସ୍ତ ବ୍ୟକ୍ତି ମାସ୍କ ପରିଧାନ କରିବା ଓ ଶାରୀରିକ ଦୂରତା ବଜାୟ ରଖିବା ଭଳି କୋବିଡ୍ ନିୟମଗୁଡ଼ିକର ପାଳନ କରିଛନ୍ତି ଓଡ଼ିଶାରେ ମହାସମାରୋହରେ ଦୁର୍ଗାପ୍ରଜା କରାଯାଉଛି ଲୋକମାନେ କୋବିଡ୍ ନିୟମକାନୁନ ମାନି ପୂଜା ପଶ୍ଚାଲ୍ଗୁଡ଼ିକୁ ଯାଉଥିବାର ଦେଖିବାକୁ ମିଳିଛି ମନ୍ତ୍ରପାଠ ଘଣ୍ଟଘଣ୍ଟା ଓ ଶଙ୍ଖଧ୍ୱନି ମଧ୍ୟରେ ସପ୍ତମୀ ପୂଜା ଚାଲିଛି କୋବିଡ୍ ଦୃଷ୍ଟିରୁ ସରକାର ଗୋଷ୍ଠୀ ପ୍ରଜା ପଶ୍ଚାଲ୍ଗୁଡ଼ିକ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି

ଏହି ସମୟରେ ଅନେକ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବାରେ କାର୍ଯ୍ୟସ୍ଟଚୀ ରହିଛି ଏଥରକର ବୈଠକ ନୂଆଦିଲ୍ଲୀରେ ବସୁଛି ଗତ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟପାତ୍ର ଅନୁରାଗ ଶ୍ରୀବାସ୍ତବା କହିଛନ୍ତି ଉଭୟ ପକ୍ଷ ଅନେକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତର ଆଦାନ ପ୍ରଦାନ କରିବେ ସେ କହିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ କାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭାଲ୍ଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସୂଚୀ ରହିଛି ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବେ ଭାରତ ଓ ଆମେରିକା ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ଭାଗିଦାରୀ ସମ୍ପର୍କ ରହିଛି ଏହା ମଧ୍ୟରେ ରାଜନୈତିକ ନିରାପତ୍ତା ପ୍ରତିରକ୍ଷା ଅର୍ଥନୈତିକ ବାଣିଜ୍ୟିକ ବୈଷୟିକ ଏବଂ ଉଭୟ ପକ୍ଷ ମଧ୍ୟରେ ଲୋକସମ୍ପର୍କ ବୃଦ୍ଧି ଭଳି ପ୍ରସଙ୍ଗମାନ ସ୍ଥାନ ପାଇବ

ତୂତୀୟ କଥାବାର୍ତ୍ତାରେ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇବ

ଶ୍ରମ ଓ ନିଯୁକ୍ତି ସଚିବ ଅପୂର୍ବ ଚନ୍ଦ୍ରା ଆଇଏଲ୍ଓର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି